କଂଗ୍ରେସ ବାମପନ୍ଥୀ ଦଳ ଓ ସେମାନଙ୍କର ଅଂଶୀଦାର ଦଳ ଇଣ୍ଡିଆନ ସେକୁଲାର ଫ୍ରଣ୍ଟ ସଂଯୁକ୍ତ ମୋର୍ଚ୍ଚା ଗଠନ କରି ନିର୍ବାଚନ ଲଢୁଛନ୍ତି

କୋଭିଡ ସଂକ୍ମିତ ବା ସନ୍ଦିଗ୍ର ସଂକ୍ରମିତ ବ୍ୟକ୍ତିମାନେ ଡାକଯୋଗେ ଭୋଟ ଦେଇଛନ୍ତି

ଓଡ଼ିଶାର ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ବିୟୋଗ ଯୋଗୁଁ ସେଠାରେ ଆଜି ଉପ ନିର୍ବାଚନ ହୋଇପାରି ନାହିଁ ନାଗାଲାଣ୍ଡର ଏକମାତ୍ର ନୋକ୍ସେନ୍ ବିଧାନସଭା ଆସନରୁ ଏଚ୍ ଚୁବା ଚାଙ୍ଗ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି ତିରୂପତି ଲୋକସଭା ଆସନ ପାଇଁ ମଧ୍ୟ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଛି ପିଏମ୍ କୁମ୍ ମେଳା କୋଭିଡ ନାଇଷ୍ଟିନ୍ ମହାମାରୀ ଦୃଷ୍ଟିରୁ ପ୍ରତିକାତ୍ମକ କ୍ୟୁମେଳା ଶୋଭାଯାତ୍ରା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଜଣାଇଛନ୍ତି ଶ୍ରୀ ମୋଦି ସ୍ୱାମୀ ଅବଧେଷାନନ୍ଦ ଗିରିଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ବର୍ତ୍ତମାନ ଦୁଇଟି ସାହି ସ୍ନାନ ସମ୍ପୂର୍ଣ୍ଣ ହୋଇଥିବାରୁ କୁୟମେଳାକୁ ପ୍ରତିକାତ୍ମକ କରାଯାଉ ଏହାଦ୍ୱାରା କରୋନା ମହାମାରୀ ବ୍ୟାପିବାକୁ ରୋକାଯାଇ ପାରିବ ଟେଲିଫୋନ୍ ଯୋଗେ କଥାବାର୍ତ୍ତା ବେଳେ ଶ୍ରୀ ମୋଦି ସାଧୁସନ୍ଥମାନଙ୍କ ସ୍ୱାସ୍ଥ୍ୟ ବିଷୟ ପଚାରି ବୁଝିଛନ୍ତି ଏବଂ ଉତ୍ତରପ୍ରଦେଶ ସରକାରଙ୍କ ପ୍ରତି ସେମାନଙ୍କ ସହଯୋଗ ପାଇଁ ସାଧୁସନ୍ଥମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇତିମଧ୍ୟରେ ମହାମଣ୍ଡଳେଶ୍ୱର ସ୍ୱାମୀ ଅବଧେଷାନନ୍ଦ ଗିରି କୋଭିଡ ନିୟମ ପାଳନ କରିବା ସଙ୍ଗେ ସଙ୍ଗେ ବହୁସଂଖ୍ୟାରେ କ୍ୟୁମେଳାକୁ ନଆସିବା ପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଆହ୍ନାନ ପ୍ରତି ତାଙ୍କର ସମ୍ମାନ ରହିଛି ଏବଂ ଲୋକମାନଙ୍କର ଜୀବନ ରକ୍ଷା କରିବା ଏକ ମହତ୍ କାମ

କରୋନା ମହାମାରୀ ବ୍ୟାପିବାକୁ ରୋକିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ପ୍ରତିଷେଧକ ମୂଳକ ପଦକ୍ଷେପ ଆଧାରରେ ଭାରତୀୟ ରେଳବାଇ ଏହି ନିଷ୍ପଭି ନେଇଛି ଏଥିପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଜୋନ୍ର ମହା ପ୍ରବନ୍ଧକଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ରେଳବାଇ ପକ୍ଷର୍ କୋଭିଡ୍ ନାଇଷ୍ଟିନ୍ ମୁକାବିଲା ସକାଶେ ବିଭିନ୍ନ ପଦକ୍ଷେପ ନିଆଯାଇଛି

ଡକୁର ହର୍ଷବର୍ଦ୍ଧନ କୋଭିଡ କରୋନା ମହାମାରୀର ପ୍ରଭାବକୁ ଦୂର କରିବା ପାଇଁ ସମସ୍ତଙ୍କୁ କୋଭିଡ ଟିକା ଉପଲବ୍ଧ କରାଇବା ସକାଶେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଲର ହର୍ଷବର୍ଦ୍ଧନ ଗୁରୁତ୍ୱାରୋପ କରିଛନ୍ତି ସାରା ବିଶ୍ୱରେ ସବୁ ଲୋକମାନଙ୍କୁ ଶୀଘ୍ର କୋଭିଡ ଟିକା ଯୋଗାଇ ଦେବାପାଇଁ ବିଶ୍ୱ ସମୁଦାୟ ମିଳିତଭାବେ ଗବେଷଣା ଓ ଟିକା ତିଆରି କରିବାକୁ ସେ ଆହ୍ପାନ ଜଣାଇଛନ୍ତି 'ଗୋଟିଏ ଟିକା ସମସ୍ତଙ୍କ ପାଇଁ' ଶୀର୍ଷକ ଉପରେ ଆୟୋଜିତ ଅର୍ଥନୈତିକ ଓ ସାମାଜିକ ପରିଷଦ ସ୍ୱତନ୍ତ୍ର ମନ୍ତ୍ରୀଷ୍ଠରୀୟ ବୈଠକରେ ନିକର ମତବ୍ୟକ୍ତ କଲାବେଳେ ଶ୍ରୀ ବର୍ଦ୍ଧନ କହିଛନ୍ତି ସାରା ବିଶ୍ୱରେ ଶସ୍ତାରେ ଟିକାର ଉପଲହ୍ଧ କରାଇବା ଏବଂ ସବୁ ଲୋକଙ୍କୁ ଟିକା ଯୋଗାଣ କରାଇବା ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ସେ କହିଛନ୍ତି ବିଶ୍ୱସ୍ତରରେ ସହଯୋଗ ବିନା କୋଭିଡ ଟିକା କରୋନା ପ୍ରଭାବିତ ଦେଶଗୁଡ଼ିକୁ ପ୍ରଦାନ କରିବା ଅସମ୍ଭବ ହୋଇପଡିବ ତେଣୁ ଦେଶଗୁଡ଼ିକ ମଧ୍ୟରେ ଅଧିକ ସହଯୋଗ ଓ ସମନ୍ୱୟ ରକ୍ଷା କରିବା ପାଇଁ ସେ ଆହ୍ପାନ ଜଣାଇଛନ୍ତି ବିଭିନ୍ନ ରୂପରେ କରୋନା ଭୁତାଣୁ ସଂକ୍ରମଣ ହେଉଥିବାରୁ ଠିକଣା ସମୟରେ ସୂଚନା ଆଦାନପ୍ରଦାନ ହୋଇପାରିଲେ ନୂଆ ଚ୍ୟାଲେଞ୍ଜ ଗୁଡ଼ିକୁ ଫଳପ୍ରଦ ଭାବେ ମୁକାବିଲା କରାଯାଇ ପାରିବ ବୋଲି ସେ ମତ ଦେଇଛନ୍ତି ଭିଡ଼ିଓ କନ୍ଫରେନ୍ ି ମାଧ୍ୟମରେ ଏହି ବୈଠକରେ ଯୋଗଦେବା ଅବସରରେ ଡକୁର ହର୍ଷବର୍ଦ୍ଧନ କୋଭିଡ ମହାମାରୀର ମୁକାବିଲା ପାଇଁ ଦେଶର ଉଦ୍ୟମ ବିଷୟ ଉଲ୍ଲ୍ଲେଖ କରିଛନ୍ତି ସେ କହିଛନ୍ତି ବର୍ତ୍ତମାନ ଭାରତରେ ଦୁଇଟି ଟିକା ଦିଆଯାଉଛି ଯାହା ବିଶ୍ୱସ୍ତରରେ ଦେଶକୁ ଅଗ୍ରଣୀ ସ୍ଥାନରେ ରଖିଛି

ଦେଶର ସବୁ ନାଗରିକଙ୍କୁ ଟିକା ଦେବା ପାଇଁ ସରକାର ବଦ୍ଧପରିକର ଅଛନ୍ତି ବୋଲି ସେ କହିଚ୍ଛନ୍ତି

ଏଗୁଡ଼ିକ ହେଲା ଲଦାଖ ଦାଦ୍ରା ଓ ନଗରହାବେଳି ଦାମନ୍ତିଭ ତ୍ରିପୁରା ସିକିମ୍ ମିଜୋରାମ ମଣିପୁର ଲକ୍ଷାଦୀପ ଆଶ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ଦିଲ୍ଲୀ କର୍ଫ୍ୟ ରାଜଧାନୀ ଦିଲ୍ଲୀରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ସପ୍ତାହାନ୍ତ କର୍ଫ୍ୟ ଜାରି କରାଯାଇଛି

କେବଳ ଅତ୍ୟାବଶ୍ୟକ ସେବା ଉପରେ କଟକଣା ଲାଗ୍ର କରାଯାଇନାହିଁ ଯାନବାହନ ଓ ଲୋକମାନଙ୍କର ଚଳପ୍ରଚଳକୁ ଯାଞ୍ଚ କରିବା ପାଇଁ ଦିଲ୍ଲୀ ନଗରୀର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଯାଞ୍ଚ କରାଯାଉଛି

ଅତ୍ୟାବଶ୍ୟକ ସେବାରେ ନିୟୋଜିତ କୌଣସି ବ୍ୟକ୍ତି ପୁଲିସଠାରୁ ପାସ୍ ପାଇବାରେ କିମ୍ବା ଅନ୍ୟ କୌଣସି ପ୍ରକାର ଅସୁବିଧାର ସଞ୍ଜୁଖୀନ ହେଲେ ଏହି ନୟରକୁ ଫୋନ୍ କରି ସହାୟତା ମାଗିପାରିବେ

ସ୍ୱାସ୍ଥ୍ୟ ପୁଲିସ ଅଗ୍ନିଶମ ଓ ଜରୁରୀକାଳୀନ ସେବାରେ ନିଯୁକ୍ତ ସରକାରୀ ଅଧିକାରୀମାନଙ୍କୁ ଏବଂ ସବୁ ବେସରକାର ଡାକ୍ତରଖାନା ଗୁଡ଼ିକର କର୍ମଚାରୀମାନଙ୍କୁ ପରିଚୟପତ୍ର ଦେଖାଇଲେ ଛାଡ଼ିଦିଆଯିବ ସେହିପରି ବିମାନବନ୍ଦର ରେଳଷ୍ଟେସନ ଓ ବସ୍ ଷ୍ଟେସନକୁ ଯାଉଥିବା ବ୍ୟକ୍ତିମାନଙ୍କୁ ଟିକଟ ଦେଖାଇଲେ ଛାଡି ଦିଆଯିବ

ଚଳିତ ଆଇପିଏଲ୍ ସିଜିନ୍ର ଏହି ନବମ ମ୍ୟାଚ୍ ଚେନ୍ନାଇର ଏମ୍ଏ ଚିଦାୟରମ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ